ବିଶ୍ୱବ୍ୟାପୀ ମହାମାରୀ କରୋନା ବିରୁଦ୍ଧରେ ଦେଶ ଯେଉଁ ଲତେଇ ଜାରି ରହିଛି ସେଥିରେ ପୁଲିସ ବାହିନୀର ଅତ୍କଳନୀୟ ସାହାସିକ ପ୍ରୟାସକୁ ସମ୍ମାନ ଜଣାଇ ତିନି ବାହିନୀର ମୁଖ୍ୟ ଆଜି ସକାଳେ ନ୍ତଆଦିଲ୍ଲୀସ୍ଥିତ ଜାତୀୟ ପୁଲିସ ସ୍କାରକୀ ଠାରେ ଶ୍ରଦ୍ଧାସ୍ତମନ ଅର୍ପଣ କରିଛନ୍ତି ପୋଲିସର ଏହି ପ୍ରୟାସକୁ ସଲାମ ଜଣାଇ ଭାରତୀୟ ବାୟୁସେନା ହେଲିକପ୍ଟରରୁ ଜାତୀୟ ପୁଲିସ ସ୍କାରକୀ ଉପରେ ପୁଷ୍ପବୃଷ୍ଟି କରାଯାଇଛି କରୋନା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇ ତିନି ସେନା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ବିପିନ ରାଓ୍ୱତ ଗତ ଶୁକ୍ରବାରଦିନ ଘୋଷଣା କରିଥିଲେ ଆମର ସମ୍ଭାଦଦାତା ଜଣାଇଛନ୍ତି ସାର୍ ଗଙ୍ଗାରାମ ହସ୍ପିଟାଲ ଦିନ୍ ଦୟାଲ ଉପାଧ୍ୟାୟ ହସ୍ପିଟାଲ ଓ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ ସମେତ ଦିଲ୍ଲୀ ସହରର ସମସ୍ତ ହସ୍ପିଟାଲ ଉପରେ ବାୟୁସେନା ଯେତେବେଳେ ଲାଲଗୋଲାପ ପାଖୁଡା ବିଞ୍ଚ ଚାଲିଥିଲା ସ୍ୱଚ୍ଚ ବୃଷ୍ଟି ଓ ମେଘୁଆ ଆକାଶ ସେହି ଦୃଶ୍ୟକୁ ଆହୁରି ଚିତାକର୍ଷକ କରିଦେଇଥିଲା

ଆକାଶରୁ ସ୍ୱଷ୍ଟ ଦୃଶ୍ୟମାନ ହେଉଥିବା ଲତୁଆ ବିମାନ ଯୋଗେ ଏହି ପୁଷ୍ପ ବୃଷ୍ଟିର ମୁହ୍ର୍ତ୍ତ କଠିନ ସମୟ ଦେଇ ଗତି କରୁଥିବା ଦେଖଣାହାରୀଙ୍କ ମନକୁ କିଛି ସମୟ ପାଇଁ ଆବେଗପୂର୍ଣ୍ଣ କରିପାରିଥିଲା ଭାରତୀୟ ସ୍ଥଳସେନାର ବ୍ୟାଣ୍ଡ ପକ୍ଷରୁ ନରେଲା କ୍ୱାରେକ୍ଷାଇନ କେନ୍ଦ୍ରଠାରେ କିଛି ସମୟ ପାଇଁ ଧୃନ୍ ପରିବେଷଣ କରାଯାଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବ୍ୟକ୍ତି କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ପାଇଁ ଭାରତୀୟ ସଶସ୍ତବାହିନୀର ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି କରୋନା ସଂକ୍ରମଣକୁ ନେଇ ଉପୁଜିଥିବା ଏହି କଠିନ ପରିସ୍ଥିତିରେ ଯେଉଁମାନେ ଅକ୍ଲାନ୍ତ ଉଦ୍ୟମ ଚଳାଇଛନ୍ତି ସେମାନଙ୍କୁ ସମର୍ଥନ ଜଣାଇ ପ୍ରତିରକ୍ଷା ବାହିନୀ ଯେଭଳି ଚିତାକର୍ଷକ ପ୍ରଦର୍ଶନ କରିଛି ତାହା ଏହି ଯୋଦ୍ଧାମାନଙ୍କ ମନରେ ଆତ୍ମବିଶ୍ୱାସ ଭରିଦେଇଛି ଏହି ବିଶ୍ୱ ମହାମାରୀକୁ ପ୍ରତିହତ କରିବା ପାଇଁ କରୋନା ଯୋଦ୍ଧାମାନଙ୍କର ନିଃସ୍କାର୍ଥପର ସେବାର ସେ ଭୂୟସୀ ପ୍ରଶଂସା କରିଛନ୍ତି ପିଏମ୍ ଫାଇନାନ୍ସିଆଲ୍ ସେକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଆର୍ଥକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସକାଶେ ଅର୍ଥନୈତିକ କ୍ଷେତ୍ର ଡାଞ୍ଚାଗତ ଓ କଲ୍ୟାଣମୂଳକ ପଦକ୍ଷେପ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କ ମନ୍ତ୍ରଶାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ହୋଇଥିବା ଏହି ବୈଠକରେ ଶ୍ରୀ ମୋଦି ଅତିକ୍ଷୁଦ୍ର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତଶାଳୟ ଓ କୃଷକମାନଙ୍କୁ ସହାୟତା ପ୍ରଦାନ ନଗଦ କାରବାର ବୃଦ୍ଧି ଓ ଋଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ପରିପ୍ରେକ୍ଷୀରେ ଦେଶରେ ଆର୍ଥକ ସ୍ଥିରତାକୁ ସୁନିଷ୍ଠିତ କରିବାପାଇଁ ଆବଶ୍ୟକ ପଦକ୍ଷେପ ଏବଂ ବ୍ୟବସାୟ କ୍ଷେତ୍ର ଏହି ପରିସ୍ଥିତିରୁ ଯେପରି ଶୀଘ୍ର ମୁକ୍ତ ହୋଇପାରିବ ତାହାର ମାର୍ଗ ନିର୍ଦ୍ଧାରଣ ଉପରେ ପ୍ରଧାନମନ୍ତ୍ରୀ ବୈଠକରେ ଆଲୋଚନା କରିଛନ୍ତି

ବିଭିନ୍ନ ମନ୍ତ୍ରଶାଳୟ ଦ୍ୱାରା ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡିକୁ ପ୍ରତିବନ୍ଧକ ବିନା ଆଗେଇ ନେବା ଏବଂ ପୁଞ୍ଜିନିବେଶ ସ୍ରୋତର ଅନ୍ତରାୟକୁ ଦୂର କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅର୍ଥମନ୍ତ୍ରଣାଳୟର ବହୁସଚିବ ତଥା ଅନେକ ବରିଷ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ ଏମପି ମଣ୍ଡି ଆକୁ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ସର୍ବାଧିକ ମୂଲ୍ୟ ପ୍ରଦାନକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ମଣ୍ଡି ଆଇନରେ ବ୍ୟାପକ ସଂଶୋଧନର ଘୋଷଣା କରିଛନ୍ତି ଏହି ସଂଶୋଧିତ ଆଇନ ଅନୁଯାୟୀ ଏଶିକି କୃଷକମାନେ ବଜାର ବା ମଣ୍ଡିକୁ ନ ଯାଇ ସେମାନଙ୍କ ଉତ୍ପାଦକୁ ଘରୁ ସିଧାସଳଖ ବ୍ୟବସାୟୀମାନଙ୍କୁ ବିକ୍ରି କରିପାରିବେ ଏହାଛଡା ଏବେ ସେମାନେ ଇଚ୍ଛା କଲେ ସେମାନଙ୍କର ଉତ୍ପାଦକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବଙ୍ଗାରରେ ମଧ୍ୟ ବିକ୍ରି କରିପାରିବେ ସରକାର କହିଛନ୍ତି ଏହି ନୃତନ ଆଇନ ଅଧିକ ପ୍ରତିଯୋଗିତାମଳକ ବ୍ୟବସ୍ଥା ସୃଷ୍ଟି କରିବା ସହିତ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ସର୍ବାଧିକ ମୂଲ୍ୟ ପାଇବା ପାଇଁ ସୁଯୋଗ ସୃଷ୍ଟି କରିପାରିବ ରାଜ୍ୟ ସରକାର ମଧ୍ୟ ଇ ବାଣିଜ୍ୟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି

ଏହି ଘଟଣାରେ ଦ୍ରଇ ଜଣ ସନ୍ତ୍ରାସବାଦୀ ନିହତ ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଜମ୍ମୁ କାଶ୍ମୀରର ହଣ୍ଡୱାରାଠାରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟଣା ଦ୍ରୁଖଦାୟକ ଶ୍ରୀ ସିଂହ ଟ୍ୱିଟ୍ କରି କହିଛନ୍ତି ଦେଶମାତୃକାର ସେବା ଓ ସନ୍ତାସବାଦୀମାନଙ୍କ ବିରୋଧରେ ସଂଗ୍ରାମରେ ଭାରତୀୟ ସେନାର ଅଦମ୍ୟ ସାହସକୁ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଦେଶ ସେମାନଙ୍କର ସାହସ ଓ ତ୍ୟାଗକୁ କେବେ ଭୁଲିବ ନାହିଁ ସଂଘର୍ଷରେ ପ୍ରାଣ ହରାଇଥିବା ସେନା ଓ ସୁରକ୍ଷା କର୍ମୀଙ୍କ ପ୍ରତି ପ୍ରତିରକ୍ଷା ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏହିଭଳି ପରିସ୍ଥିତିରେ ସେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ତଥ୍ୟଭିତ୍ତିକ ସମ୍ଭାଦ ଓ ସମୀକ୍ଷା ଦ୍ୱାରା ଏହିଭଳି ଷଡଯନ୍ତ୍ର ରୂପୀ ମହାମାରୀର ମୁକାବିଲା କରାଯାଇପାରିବ ବୋଲି ଶ୍ରୀ ଗୁଟେରସ୍ କହିଛନ୍ତି